ଏହି ମହିଳାମାନେ ବୟସ ଭୌଗୋଳିକସ୍ଥିତି ଓ ସମ୍ଭଳ ଅଭାବକୁ ସେମାନଙ୍କ ସ୍ୱପ୍ନ ପ୍ରରଣ ହେବା ଦିଗରେ ପ୍ରତିବନ୍ଧକ ହେବାକ୍ ଦେଇ ନ ଥିଲେ ଏହି ଜାତୀୟ ପ୍ରରସ୍କାର ପ୍ରତିବର୍ଷ ବିଶେଷକରି ଦୂର୍ବଳ ଏବଂ ଅସହାୟ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କର୍ରଥିବା ବ୍ୟକ୍ତିବିଶେଷ ଗୋଷ୍ଠୀ ଏବଂ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ବାସଭବନରେ ନାରୀଶକ୍ତି ପୁରସ୍କାର ବିଜେତାମାନଙ୍କ ସହ ଭାବ ବିନିମୟ କରିବେ ଇକ୍ଷରନ୍ୟାସନାଲ ଓ୍ପମ୍ୟାନ ଡେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅନ୍ତର୍କାତୀୟ ମହିଳା ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ତାଜମହଲ ସମେତ ଅନ୍ୟ ସଂରକ୍ଷିତ ଐତିହ୍ୟସ୍ଥଳୀ ଗୁଡିକରେ ଭାରତ ଓ ବିଦେଶୀ ମହିଳା ପର୍ଯ୍ୟଟକଙ୍କ ପାଇଁ ପରିବର୍ତ୍ତନ ଶୁଳ୍ପ ଛାଡ କରାଯାଇଛି

ଏକ ଟୁଇଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଆଜିର ଦିବସରେ ସେ ସାମାଜିକ ଗଣମାଧ୍ୟମ ମଞ୍ଚର୍ତ୍ ବିରତି ନେଉଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ କୁତିତ୍ୱ ହାସଲ କରିଥିବା ମହିଳା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟବହାର କରି ନିକ ନିକର ଜୀବନଯାତ୍ରାର ସଫଳ କାହାଣୀ ଜନସାଧାରଣଙ୍କ ସହିତ ବାଣ୍ଟିବେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ସଂଘର୍ଷ ଓ ଆକାଂକ୍ଷା କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଉଛି ଏହିଭଳି ମହିଳାମାନଙ୍କର ସଫଳତାର କୟଗାନ କରିବାପାଇଁ ସେ ଜନସାଧାରଣଙ୍କ ଆହ୍ବାନ କରିବା ସହିତ ସେମାନଙ୍କଠାର୍ଚ କିଛି କିଛି ଶିକ୍ଷାଲାଭ କରିବାପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ଡଷ୍ଟବିନ୍ରେ ପକାଯାଉଥିବା ବ୍ୟବହୃତ ସାନିଟାରୀ ନାପ୍କିନ୍ ସଂଶ୍ୱର୍ଶରେ ଆସି ସଂକ୍ରମଣରେ ଶିକାର ହେବା ଆଶଙ୍କା ରହ୍ରଥିବାର ବହୁ ମହିଳା ବର୍ଜ୍ୟବସ୍ତୁ ସଂଗ୍ରହକାରୀ ତାଙ୍କ ଦୃଷ୍ଟିକୁ ଆଶିଥିଲେ ବ୍ୟବହୃତ ସାନିଟାରୀ ନାପ୍କିନ୍ଗୁଡିକୁ ଅବକ୍ଷୟଶୀଳ କ୍ରିବ ବ୍ୟାଗରେ ଗୁଡାଇ ଡଷ୍ଟବିନ୍ରେ ପକାଇବା ଉଦ୍ଦେଶ୍ୟରେ ସାନିଟାରୀ ନାପ୍କିନ୍ର ନିର୍ମାତାମାନେ ଏହି ବ୍ୟାଗ୍ ଯୋଗାଇ ଦେବା ପାଇଁ ପରିବେଶମନ୍ତଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ବର୍ତ୍ତମାନ ଏହି ସଂକ୍ରମିତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି

ତେବେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ପରିସ୍ଥିତିର ମୁକାବିଲା ଲାଗି ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ସରକାର ଗ୍ରହଣ କର୍ତ୍ଥନ୍ତି ଜନସାଧାରଣ ଏଥିଲାଗି ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ କହିଛନ୍ତି କରୋନା ଭୂତାଣୁର ମୁକାବିଲା ଲାଗି ସମ୍ପର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ଏଥିଲାଗି ଭୟଭୀତ ହେବାର କୌଣସି କାରଣ ନାହିଁ ବାଂଲାଦେଶ କରୋନା ଭାଇରସ୍ ବାଂଲାଦେଶରେ ସର୍ବପ୍ରଥମ କରୋନା ଭୂତାଣୁ ସଂକ୍ରମଣ ମାମାଲା ସ୍ୱର୍ପ ଆଜି ତିନିଜଣଙ୍କ ଠାରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ସରକାରୀଭାବେ କୁହାଯାଇଛି ଡାକାଠାରେ ଏ ସମ୍ପର୍କର ଗଶମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଇଟାଲୀ ଗସ୍ତ କରି ଫେରିଥିବାବେଳେ ତୃତୀୟ ଜଣକ ହେଉଛନ୍ତି ସେମାନଙ୍କ ପରିବାରସ ସଦସ୍ୟ

ଏହାକୃ ଦୃଷ୍ଟିରେ ରଖି ଦେଶବ୍ୟାପି ସର୍ବସାଧାରଣ ସମାରୋହଗୁଡ଼ିକୁ ବାତିଲ କରାଯାଇଛି ଇଡି ରାଣା କପୁର୍ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥବା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ମୁମ୍ଭାଇର ଏକ ଅଦାଲତ ତିନିଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହେପାଜତକ୍ ପଠାଇ ଦେଇଛନ୍ତି ସେ ଓ ତାଙ୍କର କେତେକ ସହଯୋଗୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଓ ଅନ୍ୟାନ୍ୟ ଗ୍ରର୍ତର ଅଭିଯୋଗ ଆସିବା ପରିପ୍ରେକ୍ଷୀରେ ମ୍ରମ୍ଭାଇଠାରେ ଗତକାଲି ତାଙ୍କୁ ଇଡି ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଥିଲା ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ତାଙ୍କର ତଥ୍ୟ ସବୁ ରେକର୍ଡ କରାଯାଇଛି ରାଣା କପୁରଙ୍କ ଦିଲ୍ଲୀ ଓ ମୁମ୍ଭାଇଠାରେ ଥିବା ତିନି ଝିଅଙ୍କ ଘର ମଧ୍ୟ ଖାନତଲାସ କରାଯାଇଛି ଏହାଛଡ଼ା ମୁମ୍ଭାଇର ୱର୍ଲିଠାରେ ଥିବା ତାଙ୍କ ବାସଭବନ ଉପରେ ମଧ୍ୟ ଚଢ଼ଉ କରାଯାଇଛି ଦେଓ୍ୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ବା ଡିଏଚ୍ଏଫ୍ଏଲ୍ର ଆର୍ଥିକ ଦୁର୍ନୀତିରେ ରାଶା କପୁରଙ୍କର ହାତ ରହିଥିବା ଅଭିଯୋଗ ହୋଇଛି ଏହି ସଂସ୍ଥାକ୍ ୟେସ୍ ବ୍ୟାଙ୍କ ବିପ୍ରଳ ଋଣ ଦେଇଥିଲା

ଇତିମଧ୍ୟରେ ରିକର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡକ୍ ଭାଙ୍ଗିଦେଇ ଏହାର ଦାୟିତ୍ୱ ନିକ ହାତକୁ ନେଇଛି

ଦଳ ପକ୍ଷରୁ ଆଲିସା ହେଲି ଓ ବେଥ୍ମୁନି ଅର୍ଦ୍ଧଶତକ ହାସଲ କରିଛନ୍ତି

ନୃତନ ଅଧ୍ୟକ୍ଷ ସ୍ରନୀଲ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନ୍ଦୁଷ୍ଠିତ ପ୍ରଥମ ଚୟନ ବୈଠକ ପରେ ଏହି ଦଳ ଘୋଷଣା କରାଯାଇଛି

ଆସନ୍ତା ଗ୍ରରବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ପ୍ରଥମ ମ୍ୟାଚ ଖେଳାଯିବ